'ଭାରତ ୟୁରୋପୀୟ ସଂଘ ନେତୃବ୍ଦ ବୈଠକ'କୁ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଷ୍ଟ୍ରୋନିଓ କୋଷ୍ଟା ଆୟୋଚ୍ଚନ କରୁଛନ୍ତି ପର୍ତ୍ତଗାଲ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ରହିଛି

ନେତାମାନେ କୋବିଡ ନାଇଷ୍ଟିନ୍ ସଂକ୍ରାନ୍ତରେ ମତର ଆଦାନ ପ୍ରଦାନ କରିବେ ଏହାବ୍ୟତୀତ ସ୍ଥାୟୀ ଓ ସାମୁହିକ ଅଭିବୃଦ୍ଧି ଭାରତ ୟୁରୋପୀୟ ସଂଘ ଅର୍ଥନୈତିକ ଭାଗିଦାରୀ ସମ୍ପର୍କ ବୃଦ୍ଧି ଏବଂ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ 'ଭାରତ ୟୁରୋପୀୟ ସଂଘ ନେତୃବୃନ୍ଦ ବୈଠକ' ୟୁରୋପୀୟ ସଂଘ ସଦସ୍ୟ ଦେଶଗୁଡ଼ିକର ନେତାମାନଙ୍କ ସହ ଆଲୋଚନା କରିବା ପାଇଁ ସୁଯୋଗ ପ୍ରଦାନ କରିବ ଏହାଦ୍ୱାରା ସେହି ଦେଶଗୁଡ଼ିକ ସହ ରାଜନୈତିକ ସ୍ତରରେ ସମ୍ପର୍କ ମଜବୁତ ହେବା ସହିତ ଗତବର୍ଷ ଜୁଲାଇ ମାସରେ ଅନୁଷ୍ଠିତ ପଞ୍ଚଦଶ ଭାରତ ୟୁରୋପୀୟ ସଂଘର ଶିଖର ବୈଠକରେ ନିଆଯାଇଥିବା ନିଷ୍କଭି ଗୁଡ଼ିକର କାର୍ଯ୍ୟକାରୀତାକୁ ଏହା ଆହୁରି ତ୍ୱରାନ୍ଧିତ କରିବ ପିଏମ୍ ଅଷ୍ଟ୍ରେଲିଆ ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନ୍ଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି କୋବିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ଭାରତର ଉଦ୍ୟମରେ ଅଷ୍ଟ୍ରେଲିଆ ସରକାର ଓ କନସାଧାରଣ ସହାୟତାର ହାତ ବଢ଼ାଇଥିବାରୁ ଶ୍ରୀ ମୋଦୀ ଏଥିପାଇଁ କୃତଜ୍ଞତା କଣାଇଛନ୍ତି ବିଶ୍ୱ ବାଣିଜ୍ୟ ସଂଗଠନରେ ଭାରତ ଓ ଦକ୍ଷିଣ ଆଫ୍ରିକା ନେଇଥିବା ପଦକ୍ଷେପକୁ ସମର୍ଥନ କରିବାକୁ ଶ୍ରୀ ମୋଦୀ ଅଷ୍ଟ୍ରେଲିଆର ସହଯୋଗ ଲୋଡ଼ିଛନ୍ତି ବୌଦ୍ଧିକ ସମ୍ପତ୍ତି ଅଧିକାର ସଂକ୍ରାନ୍ତ ଆନ୍ତର୍ଜାତିକ ବାଶିଜ୍ୟିକ ରାଜିନାମା ଅଧୀନରେ ସାମୟିକ ରିହାତି ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ବିଶ୍ୱ ବାଶିଜ୍ୟ ସଂଗଠନରେ କାର୍ଯ୍ୟ କରୁଛନ୍ତି

ଏ ସଫପର୍କରେ ବିସ୍ତୃତ ସ୍ୱଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଆରତୀ ଆହୁଜା କହିଛନ୍ତି ବିଭିନ୍ନ ମନ୍ତ୍ରଣାଳୟର ଅଧିକାରୀ ଏବଂ ବିଶେଷଜ୍ଞ ଦଳ ନିୟମିତ ଭାବେ ଏହି ସହାୟତା ସାମଗ୍ରୀଗୁଡିକର ତଦାରଖ କରୁଛନ୍ତି

ଏଭଳି ସଙ୍କଟ ସମୟରେ ଭାରତକୁ ଆବଶ୍ୟକ ସହାୟତା ଯୋଗାଇ ଦେଉଥିବାରୁ ଅତିରିକ୍ତ ସଚିବ ଦାନ୍ଷୁ ରବି ବିଦେଶୀ ରାଷ୍ଟ୍ରମାନଙ୍କର ଏହି ପ୍ରୟାସକୁ ପ୍ରଶଂସା କରିଛନ୍ତି

ବିଦେଶରୁ ପହଚୁଥିବା ସହାୟତା ସାମଗ୍ରୀ ବିମାନବନ୍ଦରଗୁଡିକରେ ପଡି ରହୁନାହିଁ ବୋଲି ସେ ସ୍ୱଷ୍ଟ କରିଛନ୍ତି ରେଲଓ୍ େ ଅକ୍ଟିଜେନ ସମଗ୍ର ଦେଶ କରୋନା ମହାମାରୀ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିବାବେଳେ ଭାରତୀୟ ରେଳବାଇ ଦେଶର ବିଭିନ୍ନ ରାଜ୍ୟକୁ ଜୀବନ ରକ୍ଷାକାରୀ ତରଳ ମେଡିକାଲ ଅକ୍ସିଜେନ୍ ଯୋଗାଣ ଅବ୍ୟାହତ ରଖିଛି

ଗୁଜରାତରୁ ମଧ୍ୟ ଆଇସୋଲେସନ୍ କୋଚ୍ ପାଇଁ ରେଳବାଇକୁ ଅନୁରୋଧ କରାଯାଇଛି

ମନ୍ତ୍ରଣାଳୟ କହିଛି ଦିଲ୍ଲୀ ଉତ୍ତରପ୍ରଦେଶ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଭଳି ରାଜ୍ୟଗୁଡ଼ିକୁ ମଧ୍ୟ ଏଭଳି ଆଇସୋଲେସନ୍ କୋଚ୍ମାନ ପଠାଯାଇଛି

ହେଲ୍ଥ ବ୍ରିଫିଙ୍ଗ୍ ସ୍ପାସ୍ଥ୍ୟ ମନ୍ତ୍ରଣାଳୟ କହିଛି କେତେକ ରାଜ୍ୟ ଓ ସେଗୁଡ଼ିକର କିଛି ଜିଲ୍ଲାରେ ସଦ୍ୟ କୋବିଡ୍ ସଂକ୍ମିତମାନଙ୍କ ସଂଖ୍ୟାରେ ହାସ ପରିଲକ୍ଷିତ ହୋଇଛି ତେବେ ଅଳ୍ପ କିଛି ରାଜ୍ୟ ଓ କେନ୍ଦଶାସିତ ଅଞ୍ଚଳରେ ସଦ୍ୟ କୋବିଡ୍ ସଂକ୍ମିତମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର୍ ମନ୍ତ୍ରଣାଳୟ ଉଦ୍ବେଗ ପ୍ରକାଶ କରିଛି

ଏଏଫ୍ଏମ୍ଏସ୍ ସଞ୍ଜିବନୀ ଦେଶରେ କୋବିଡ୍ ସଂକ୍ରମଣ ବୃଦ୍ଧି ପାଇବାରୁ ଡାକ୍ତରମାନଙ୍କର ବର୍ଦ୍ଧିତ ଚାହିଦାକୁ ବିଚାରକୁ ନେଇ ଭାରତୀୟ ସଶସ୍ତ ବାହିନୀର ବରିଷ୍ଣ ଡାକ୍ତରମାନେ ସାଧାରଣ ଲୋକମାନଙ୍କୁ ଅନ୍ଲାଇନ୍ ମାଧ୍ୟମରେ ଡାକ୍ତରୀ ପରାମର୍ଶ ଦେବା ଆରମ୍ଭ କରିଛନ୍ତି ସଶସ୍ତ ବାହିନୀ ଡାକ୍ତରମାନେ ଇ ସଞ୍ଜିବନୀ ପୋର୍ଟାଲ୍ ମାଧ୍ୟମରେ ଲୋକମାନଙ୍କୁ ଡାକ୍ତରୀ ପରାମର୍ଶ ଦେଉଛନ୍ତି ବର୍ତ୍ତମାନ ସାଧାରଣ ଲୋକମାନେ ସେମାନଙ୍କର ଘରୁ ସଶସ୍ତ ବାହିନୀ ଚିକିତ୍ସା ସେବାର ଡାକ୍ତରମାନଙ୍କ ସହ ପରାମର୍ଶ କରିପାରିବେ

ବିମାନ ବାହିନୀ ଓ ସେନା ବାହିନୀ ଅକ୍କିଜେନ୍ କଣ୍ଟେନର ଓ ମେଡିକାଲ୍ ଯନ୍ତପାତିଗୁଡ଼ିକୁ ବିଭିନ୍ନ ସ୍ଥାନରେ ପହଞ୍ଚାଉଚ୍ଚନ୍ତି

ବିମାନ ବାହିନୀ କାମନଗର ଭୋପାଳ ଚଣ୍ଡିଗଡ଼ ପାନାଗଡ଼ ଇନ୍ଦୋର ରାଞ୍ଚି ଆଗ୍ରା ଯୋଧପୁର ବେଗମ୍ପେଟ୍ ଭୁବନେଶ୍ୱର ପୁଣେ ସୁରତ ରାୟପୁର ଉଦୟପୁର ମୁମ୍ବାଇ ଲକ୍ଷ୍ନୌ ନାଗପୁର ଗ୍ୱାଲିୟର୍ ବିଜୟୱାଡା ବଡୌଦା ଦିମାପୁର ଓ ହିଣ୍ଡନ୍କୁ ଉଡ଼ାଣ କରି ଅକ୍ସିଜେନ୍ ଟ୍ୟାଙ୍କ୍ରମାନ ପଠାଇଛି

ସେହିସବୁ ସାମଗ୍ରୀ ସିଙ୍ଗାପୁର ଦୁବାଇ ବ୍ୟାଙ୍ଗ୍କକ୍ ବ୍ରିଟେନ୍ ଜର୍ମାନୀ ବେଲଜିୟମ୍ ଓ ଅଷ୍ଟ୍ରେଲିଆ ଭଳି ଦେଶଗୁଡ଼ିକରୁ ଅଣାଯାଇଛି

ମଧ୍ୟପ୍ରଦେଶ କୋଭିଡ ମଧ୍ୟପ୍ରଦେଶ ସରକାର ଗରିବ କୋଭିଡ ରୋଗୀମାନଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇଦେବା ଲାଗି ଏକ ନୃତନ ଯୋଜନାର ଶୁଭାରମ୍ଭ କରୁଛନ୍ତି

ସୁବିଧା ପାଇପାରିବେ ଆମ ସମ୍ଭାଦଦାତା ଜଣାଇଛନ୍ତି ରାଜ୍ୟ ସରକାର କୋଭିଡ ଚିକିତ୍ସା ପାଇଁ ଘରୋଇ ହସପିଟାଲ ଗୁଡିକୁ ପ୍ୟାନେଲଭୁକ୍ତ କରିବେ ଏହି ସବୁ ହସପିଟାଲରେ ସିଟିସ୍କାନ ଔଷଧପତ୍ର ଇଂଜେକସନ୍ ଆଦି ଉପଲବଧ ହେବ ସିବିଏସଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକମାନଙ୍କ ମାନସିକ ଓ ସାମାଜିକ ସୁସ୍ଥତା ପାଇଁ ଏକ ନୂତନ ମୋବାଇଲ୍ ଆପ୍ ଆରମ୍ଭ କରିଛନ୍ତି 'ସିବିଏସ୍ଇ ଦୋସ୍ତ' ନାମକ ଏହି ଆପ୍ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପରାମର୍ଶ ପ୍ରଦାନ କରିବ

ବିରାଟ କୋହଲିଙ୍କୁ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଥିବାବେଳେ ଅଜିଙ୍କ୍ୟ ରାହାଣେ ଉପ ଅଧିନାୟକ ହେବେ ରୋହିତ ଶର୍ମା ଶୁଭମନ ଗିଲ ମୟଙ୍କ ଅଗ୍ରୱାଲ ଚେତେଶ୍ୱର ପୂଜାରା ରିଷଭ ପନ୍ଥ ଆର୍ ଅଶ୍ୱିନ୍ ରବୀନ୍ଦ୍ର ଜାଡେଜା ଯଶପ୍ରୀତ ବୁମରା ଆଦି ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଛି

ଯାହାଫଳରେ ଭାରତ ଫାଇନାଲ ମ୍ୟାଚ ଖେଳିବାର ଯୋଗ୍ୟତା ହାସଲ କରିଥିଲା